ଶିବସେନା ଆଜି ରାତିରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବ

ମହା ପଲିଟିକ୍ସ ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି ଏବଂ ରାଜ୍ୟରେ ସରକାର ଗଠନ ସଂକ୍ରାନ୍ତରେ କୌଣସି ସ୍ୱଷ୍ଟ ଛବି ମିଳି ନାହିଁ ଏନ୍ସିପିର କୋର୍ କମିଟି ଆଜି ସକାଳେ ମ୍ରମ୍ଭାଇଠାରେ ବସିଥିଲେ ସ୍ବଦ୍ଧା କଂଗ୍ରେସ ଅପେକ୍ଷା କରିବାକୁ ନିଷ୍ପଭି ନେଇଥିବାରୁ ଏନ୍ସିପି ପକ୍ଷରୁ କୌଣସି ଆଭିମ୍ରଖ୍ୟ ସ୍ୱଷ୍ଟ କରାଯାଇ ନାହିଁ ଏନ୍ସିପି ମ୍ରଖ୍ୟ ଶରଦ୍ ପାୱାର ବୈଠକରେ ଅଧ୍ୟକ୍ଷତା କରିସାରିଲା ପରେ ପାଟି ମୁଖ୍ୟ ନବାବ୍ ମଲ୍ଟିକ୍ ସାମ୍ବାଦିକମାନଙ୍କୁ କହିଛନ୍ତି ବର୍ଭମାନ ପରିସ୍ଥିତିରେ ତାଙ୍କ ପାର୍ଟି କୌଣସି ଆଭିମୁଖ୍ୟ ସ୍ୱଷ୍ଟ କରିପାରିବ ନାହିଁ ଅଂଶୀଦାର ଦଳ କଂଗ୍ରେସର ନିଷ୍ପଭିକୁ ଅପେକ୍ଷା କରାଯିବ

ତେଣେ ଶିବସେନା ସଭାପତି ଉଦ୍ଧବ ଠାକ୍ରେ ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ଙ୍କୁ ଆଜି ମୁମ୍ୟାଇର ଏକ ହୋଟେଲ୍ରେ ସାକ୍ଷାତ କରିଛନ୍ତି ଶିବସେନା ନେତାମାନେ ଆଜି ରାତିରେ ରାଜ୍ୟପାଳ ଭଗତ୍ ସିଂ କୋଶିଆରିଙ୍କୁ ସାକ୍ଷାତ୍ କରି ସରକାର ଗଠନ କରିବାକୁ ଦାବି କରିବାର ଆଶା କରାଯାଉଛି ପାର୍ଟି ନେତା ସଞ୍ଜୟ ରାଉତ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି କେନ୍ଦ୍ରର ଏନ୍ଡିଏ ସରକାରରେ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାଓ୍ୱନ୍ତ ମନ୍ତ୍ରୀ ପରିଷଦରୁ ଇଞ୍ଜଫା ଦେଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ବାସଭବନରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିବାର ଖବର ମିଳିଛି ଏହି ବୈଠକରେ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ହୋଇଥିବାର ଜଣାପଡ଼ିଛି କଂଗ୍ରେସର ବରିଷ୍ଣ ନେତା ଅହଜ୍ଞଦ ପଟେଲ୍ କେ ସି ବେଣୁଗୋପାଳ ଓ ମଲ୍ତିକାର୍ଜ୍ଜନ ଖଡ୍ଗେଙ୍କ ସମେତ ଅନ୍ୟ ନେତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ ଶ୍ରୀ ଖଡ୍ଗେ ସାମ୍ଭାଦିକମାନଙ୍କୁ କହିଛନ୍ତି ପରବର୍ତ୍ତୀ ଆଲୋଚନା ପାଇଁ ମହାରାଷ୍ଟ୍ରର କଂଗ୍ରେସ ନେତାମାନଙ୍କୁ ଦିଲ୍ଲୀ ଡକାଯାଇଛି

ନୂଆଦିଲ୍ଲୀରେ ପ୍ରତିରକ୍ଷା କ୍ଷେତ୍ରରେ ପାରଦର୍ଶିତା ପାଇଁ ଉଭାବନ ପ୍ରଦର୍ଶନୀର ଡିଫେନ୍ସ କନେକ୍ଟ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ ଏହା କହିଛନ୍ତି

ଶ୍ରୀ ସିଂହ କହିଛନ୍ତି ବର୍ଭମାନ ଷ୍ଟାର୍ଟ ଅପ୍ଗୁଡ଼ିକର ପ୍ରଗତି ଦେଖି ସେ ଗର୍ବ ଅନୁଭବ କର୍ତ୍ଛନ୍ତି ଏବଂ କହିଛନ୍ତି ଷ୍ଟାର୍ଟ ଅପ୍ଗୁଡ଼ିକର ଅଭିନବତାପାଇଁ ଆହୁରି ପ୍ରୟାସ କରିବାର ଆବଶ୍ୟକତା ରହିଛି ଭବିଷ୍ୟତରେ ଭାରତ ପ୍ରତିରକ୍ଷା ଅଭିନବତା କ୍ଷେତ୍ରରେ ପାରଦର୍ଶିତା ଲାଭ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି ଏନ୍ସିଏମ୍ସି ସାଇକ୍ଲୋନ୍ ବୁଲ୍ବୁଲ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବାତ୍ୟା ବୁଲ୍ବୁଲ୍ ପ୍ରବାହିତ ପରେ ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ ସମୀକ୍ଷା କରିବାପାଇଁ ଆଜି ନୂଆଦିଲ୍ଲୀରେ କ୍ୟାବିନେଟ୍ ସଚିବାଳୟରେ ତୃତୀୟ ଥରପାଇଁ ଜାତୀୟ ସଙ୍କଟ ପରିଚଳନା କମିଟିର ବୈଠକ ବସିଥିଲା

ବିଦ୍ୟୁତ୍ ସଂଯୋଗ ପୁନର୍ସ୍ଥାପିତ ହୋଇଥିଲାବେଳେ ଦୂରସଞ୍ଚାର ସେବା ଖୁବ୍ ଶୀଘ୍ର ପୁନର୍ସ୍ଛାପିତ ହେବ ବୋଲି ଆଶା କରାଯାଉଛି ଅତିରିକ୍ତ ଖାଦ୍ୟସାମଗ୍ରୀ ପାନୀୟଜଳ ସ୍ୱାସ୍ଥ୍ୟସେବା ତଥା ଦୂରସଞ୍ଚାର ଓ ବିଦ୍ୟୁତ୍ସେବା ପୁନର୍ସ୍ଥାପନ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କାତୀୟ ସଙ୍କଟ ପରିଚାଳନା କମିଟି ପକ୍ଷରୁ ପ୍ରତିଶ୍ରତି ଦିଆଯାଇଛି ଏଇ ସପ୍ତାହରେ ଦୁଇଟିଯାକ ରାଜ୍ୟର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାକୁ କେନ୍ଦ୍ରୀୟ ଟିମ୍ ଆସିବେ ବୋଲି ଇସ୍ତାହାରରେ କୁହାଯାଇଛି ଉଭୟ ରାଜ୍ୟ ପକ୍ଷରୁ କୁହାଯାଇଛି ବର୍ତ୍ତମାନ କ୍ଷୟକ୍ଷତିର ଆକଳନ କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସହାୟତା ଲୋଡ଼ାଯିବ

ଗୁଜରାଟ ମୌଳିକ ଢାଞ୍ଚା ଉନ୍ନୟନ ବୋର୍ଡ଼ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଏହି ଟର୍ମିନାଲ୍ର ବାର୍ଷିକ କ୍ଷମତା ରହିବ ଦେଢ଼ ମେଟ୍ରିକ୍ ଟନ୍

ନିରାପତ୍ତା ସୂତ୍ରରୁ ମିଳିଥିବା ଖବର ଅନୁସାରେ ସନ୍ତାସବାଦୀ ଦୁଇ ଜଣଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଘଟଣାସ୍ଥଳୀରୁ ବହୁ ଅସ୍ତଶସ୍ତ ଓ ଗୋଳାବାରୁଦ କରାଯାଇଛି ମୃତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଉଛି କୌଣସି ଗୁପ୍ତ ସୂତ୍ରରୁ ଖବର ପାଇବା ପରେ ସେନାବାହିନୀ ଏସ୍ଓଜି ଓ ସିଆର୍ପିଏଫ୍ର ଏକ ମିଳିତ ଦଳ ବିଜ୍ହାରା ଲିଉଦାରା ଅଞ୍ଚଳକୁ ଘେରାଉ କରି ଖାନ୍ତଲାସୀ ଆରମ୍ଭ କରିଥିଲେ ଯବାନମାନେ ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନର ନିକଟତର ହେବାବେଳକୁ ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଓ ଏହାପରେ ସଂଘର୍ଷର ସ୍ତ୍ରପାତ ହୋଇଥିଲା ଜଣେ ସନ୍ତାସବାଦୀ ଗତ ସନ୍ଧ୍ୟାରେ ପ୍ରାଣ ହରାଇଥିବାବେଳେ ଆଉ ଜଣେ ସନ୍ତ୍ରାସବାଦୀର ଆଜି ସକାଳେ ମୃତ୍ୟୁ ହୋଇଛି ଇସି ଟିଏନ୍ ଶେଷାନ୍ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର୍ ଟିଏନ୍ ଶେଷାନ୍ଙ୍କ ବିୟୋଗରେ ନିର୍ବାଚନ କମିଶନ୍ ପକ୍ଷରୁ ଆଜି ଶୋକ ବ୍ୟକ୍ତ କରାଯାଇଛି ଗତକାଲି ରାତିରେ ଟିଏନ୍ ଶେଷାନ୍ଙ୍କର ଚେନ୍ନାଇରେ ପରଲୋକ ଘଟିଥିଲା ନ୍ନଆଦିଲ୍ଲୀର ନିର୍ବାଚନ ସଦନରେ ତାଙ୍କ ସମ୍ମାନାର୍ଥେ ଏକ ଶୋକସଭାର ଆୟୋଜନ କରାଯାଇଥିଲା ଶୋକବାର୍ତ୍ତାରେ ନିର୍ବାଚନ କମିଶନର୍କ ପକ୍ଷରୁ କୁହାଯାଇଛି ଟିଏନ୍ ଶେଷାନ୍ ନିର୍ବାଚନ ଆୟୋଗ ପାଇଁ ଜଣେ ମହାପୁର୍ରଷ ବୋଲି ବିବେଚନା କରାଯାଉଛି ଏବଂ ତାଙ୍କଦ୍ୱାରା ନିର୍ବାଚନ କମିଶନର୍ ଓ ନିର୍ବାଚନ ଅଧିକାରୀମାନେ ଅନୁପ୍ରାଣିତ ହୋଇଛନ୍ତି

ଶିରୋମଣି ଗୁର୍ରଦ୍ୱାର ପ୍ରବନ୍ଧକ କମିଟିଦ୍ୱାରା ଆକି ସ୍ୱଲ୍ତାନପ୍ରର ଲୋଧିଠାରେ ନଗର କୀର୍ତ୍ତନ କରାଯାଇଛି ଏହି ନଗର କୀର୍ଭନ ଗୁରୁଦ୍ୱାର ସନ୍ଥ ଘାଟରୁ ଆରମ୍ଭହୋଇ ଗୁରୁଦ୍ୱାର ବେର୍ ସାହିବ୍ଠାରେ ସନ୍ଧ୍ୟାବେଳକୃ ପହଞ୍ଚଥିଲା ଏହି ନଗରକୀର୍ତ୍ତନରେ ହଜାର ହଜାର ସଂଖ୍ୟକ ଲୋକ ଯୋଗ ଦେଇଥିଲେ ବିଭିନ୍ନ ଭକ୍ତ ଓ ଧାର୍ମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ଲଙ୍ଗର୍ଗ୍ରଡ଼ିକରେ ଫଳ ଓ ଜଳଖିଆର ବ୍ୟବସ୍ଥା କରାଯାଇଥିଲା ଶୋଭାଯାତ୍ରାକାରୀମାନେ ଗୁରୁବାଣୀ ଉଚ୍ଚାରଣ କରି ନଗର ପରିକ୍ରମା କରିଥିଲେ

ବାଶିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ବାଣିଜ୍ୟ ସୁଗମ ପୁଞ୍ଜିନିବେଶରେ ଉନ୍ନତି ଏବଂ ଅବକାରୀ କ୍ଷେତ୍ରରେ ସହଯୋଗ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ବୈଠକରେ ଆଲୋଚନା ହେବ

କୋର୍ଟ ହେଲ୍ଥ ଫିଜ୍ ବେସରକାରୀ ନର୍ସିଂ ହୋମ୍ ଓ ହସ୍କିଟାଲ୍ଗୁଡ଼ିକରେ ସମାନ ପ୍ରକାର ମୂଲ୍ୟ ଲାଗୁ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି କୋର୍ଟ ପକ୍ଷରୁ କୁହାଯାଇଛି କେଉଁ ରୋଗ ପାଇଁ କିଭଳି ଚିକିତ୍ସା କରାଯିବ ଓ କେଉଁ ମାନର ଚିକିତ୍ସା କରାଯିବ ତାହା ଉପରେ ମୂଲ୍ୟ ନିର୍ଭର କରୁଥିବାରୁ ବେସରକାରୀ ହସ୍କିଟାଲ୍ ଓ ନର୍ସିଂହୋମ୍ ପାଇଁ ସମାନ ପ୍ରକାର ମୂଲ୍ୟ ବ୍ୟବସ୍ଥା ଲାଗୁ ହେବା ସମ୍ଭବପର ନୁହେଁ ମୁଖ୍ୟ ବିଚାରପତି ଡିଏନ୍ ପଟେଲ ଓ କଷ୍ଟିସ୍ ସି ହରିଶଙ୍କର କହିଛନ୍ତି ବେସରକାରୀ ହସ୍କିଟାଲ୍ ଓ ନର୍ସିଂହୋମ୍ଗୁଡ଼ିକରେ ଥିବା ସୁବିଧା ଅନୁସାରେ ମଧ୍ୟ ମୁଲ୍ୟ ଦିଆଯାଇଥାଏ